ଏସ୍ସି ସିବିଆଇ ସାରଦା ସାରଦା ଚିଟ୍ଫଣ୍ଡ ଦୁର୍ନୀତି ତଦନ୍ତରେ ସିବିଆଇ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସୁପ୍ରିମକୋର୍ଟ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ କହିଛନ୍ତି ରାଜୀବ କୁମାର ମେଘାଳୟର ଶିଲଙ୍ଗଠାରେ ସିବିଆଇ ନିକଟରେ ହାଜର ହେବେ ତଦନ୍ତ ସମୟରେ କୋଲାକାତା ପୁଲିସ ମୁଖ୍ୟଙ୍କୁ ଗିରଫ କରିବା କିମ୍ବା ତାଙ୍କ ବିରୁଦ୍ଧରେ ଅନ୍ୟ କୌଣସି ଦଣ୍ଡନୀୟ ପଦକ୍ଷେପ ନିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି

ପ୍ରସାଦ ଏସ୍ସି ଟିଏମ୍ସି ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସିବିଆଇ ପଶ୍ଚିମବଙ୍ଗ ସରକାର ବିବାଦରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସିବିଆଇ ପାଇଁ ନୈତିକ ବିଜୟ ବୋଲି ବର୍ଷ୍ଣନା କରିଛନ୍ତି ସୁପ୍ରିମକୋର୍ଟଙ୍କ ରାୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଚିଟ୍ଫଣ୍ଡ ଦୁର୍ନୀତିର ଏକ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ

ତାଙ୍କୁ କାହିଁକି ରାଜନୈତିକ ମହଲରୁ ସମର୍ଥନ ମିଳୁଛି ବୋଲି ମଧ୍ୟ ସେ ପ୍ରଶ୍ମ ଉଠାଇଛନ୍ତି ରବିଶଙ୍କର ପ୍ରସାଦ କହିଛନ୍ତି ବହୁ ଟିଏମ୍ସି ନେତା ଚିଟ୍ଫଣ୍ଡ ଦୁର୍ନୀତିରେ ସେମାନଙ୍କର ଭୂମିକା ପାଇଁ ଗିରଫ ହୋଇଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେବେ ସେମାନଙ୍କ ପାଇଁ ଧାରଣାରେ ବସିନାହାନ୍ତି କିନ୍ତୁ ବର୍ତ୍ତମାନ ସେ ପୁଲିସ କମିଶନରଙ୍କ ପାଇଁ ଧାରଣାରେ ବସିଛନ୍ତି ଏଥିରୁ ପୁଲିସ କମିଶନର ଚିଟ୍ଫଣ୍ଡ ଦୁର୍ନୀତି ସଂକ୍ରାନ୍ତରେ ବହୁ କିଛି ଜାଣିଥାଇ ପାରନ୍ତି ବୋଲି ସୂଚନା ମିଳୁଛି କେଟ୍ଲୀ ମମତା ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିଶନରଙ୍କୁ ଜେରା କରିବା ପାଇଁ ସିବିଆଇ ଉଦ୍ୟମ ବିରୁଦ୍ଧରେ ମମତା ବାନାର୍ଜୀଙ୍କ ଧାରଣାକୁ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ଅଶାଳୀନ କାର୍ଯ୍ୟ ଓ ଅତିମାତ୍ରାରେ ପ୍ରତିକ୍ରିୟା ପ୍ରକାଶ ବୋଲି ବର୍ଷ୍ଣନା କରିଛନ୍ତି ପେସ୍ବୁକ୍ ପୋଷ୍ଟରେ ଶ୍ରୀ ଜେଟ୍ଲୀ କହିଛନ୍ତି ମମତା ବାନାର୍ଜୀଙ୍କ ଦ୍ୱାରା ଏଭଳି ଅତିଶୟ ପ୍ରତିକ୍ରିୟା ପ୍ରକାଶ ଯୋଗୁଁ ଏହା ଉପରେ ସର୍ବସାଧାରଣ ଆଲୋଚନା କରିବା ଆରମ୍ଭ କରିଦେଇଛନ୍ତି ସେ କହିଛନ୍ତି ଜଣେ ପୁଲିସ ଅଫିସରଙ୍କ ବିରୁଦ୍ଧରେ ନିୟମିତ ତଦନ୍ତ କରାଯାଉଥିବାରୁ ମମତା ବାନାର୍ଜୀ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିବା ଭୁଲ୍ ହେବ ମନ୍ତ୍ରୀ କହିଛନ୍ତି ମମତା ବାନାର୍ଜୀ ଅନ୍ୟ ବିରୋଧୀଦଳ ନେତାମାନଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜକୁ ସର୍ବଶ୍ରେଷ୍ଠ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବା ଲକ୍ଷ୍ୟରେ ଏଭଳି କରିଛନ୍ତି

କେନ୍ଦ୍ରମନ୍ତ୍ରୀ କହିଛନ୍ତି କଗେସ ସଭାପତି ସାରଦା ଚିଟ୍ଫଣ୍ଡ ଦୁର୍ନୀତି ଉପରେ ତାଙ୍କର ଆଭିମୁଖ୍ୟ ବଦଳାଇ ଏବେ ଏହାକୁ ସମର୍ଥନ କରୁଛନ୍ତି ଶ୍ରୀ ଜେଟ୍ଲୀ କହିଛନ୍ତି ବିରୋଧୀଦଳ ଗୁଡ଼ିକ ଦ୍ୱାରା ଏଭଳି ଏକ କ୍ଷଣସ୍ଥାୟୀ ନୀତିବିହୀନ ମେଣ୍ଟ ଭାରତ ପାଇଁ କ୍ଷତିକାରକ ହେବ

ସେ କହିଛନ୍ତି ପଶ୍ଚିମବଙ୍ଗ ଧାରଣାକୁ ଯେଉଁମାନେ ସମର୍ଥନ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବିରୁଦ୍ଧରେ ଅର୍ଥନୈତିକ ଅନିୟମିତତା ଅପରାଧୀକ ଆଚରଣ କିମ୍ବା ଦୁର୍ନୀତି ଅଭିଯୋଗମାନ ରହିଛି ଓ୍ୱେଷ୍ଟବେଙ୍ଗଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ତାଙ୍କର ଧାରଣା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ସେ ଏସ୍ପ୍ଲାନେଡ ଅଞ୍ଚଳ ମେଟ୍ରୋ ଚ୍ୟାନେଲଠାରେ ଧାରଣାରେ ବସିଛନ୍ତି ଆର୍ଜେଡି ନେତା ତେଜସ୍ୱୀ ଯାଦବ ଓ ଡିଏମ୍କେ ଏମ୍ପି କାନିମୋଡି ଧାରଣା ସ୍ଥାନରେ ପହଞ୍ଚ ତାଙ୍କୁ ସମର୍ଥନ କରିଥିଲେ ମମତା ବାନାର୍ଜୀଙ୍କର ସମାଲୋଚନା କରି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ମମତା ବାନାର୍ଜୀ ନିଜକୁ ରକ୍ଷା କରିବାକୁ ଯାଇ ପୁଲିସ କମିଶନରଙ୍କୁ ସୁରକ୍ଷା ଦେଉଛନ୍ତି ମମତା ବାନାର୍ଜୀ ରାଜ୍ୟରେ କରୁରୀକାଳୀନ ପରିସ୍ଥିତି ସଦୂଶ ଅବସ୍ଥା ସୃଷ୍ଟି କରିଥିବାର ସେ ଦୋଷାରୋପ କରିଛନ୍ତି ପାର୍ଲାମେଣ୍ଟ ଆଡଜନ ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିଶନରଙ୍କ ବିରୁଦ୍ଧରେ ସିବିଆଇ କାର୍ଯ୍ୟାନୁଷାନର ପ୍ରତିବାଦ ଯୋଗୁଁ ପାର୍ଲାମେଷ୍ଟର ଉଭୟ ସଭାର କାର୍ଯ୍ୟଧାରା ବାଧାପ୍ରାପ୍ତ ହୋଇଛି

ମଧ୍ୟାହୁ ପରେ ଲୋକସଭାର କାର୍ଯ୍ୟଧାରା ଆରମ୍ଭ ହେବା ମାତ୍ରେ ଟିଏମ୍ସି ଟିଡିପି ଏସ୍ପି ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ସେମାନଙ୍କର ପ୍ରତିବାଦ ଜାରି ରଖିଥିଲେ କଂଗ୍ରେସ ସଦସ୍ୟମାନେ ରାଫେଲ ଯୁଦ୍ଧବିମାନ କିଶାର ଜେପିସି ତଦନ୍ତ ପାଇଁ ଦାବି କରି ବାଚସ୍କତିଙ୍କ ଆସନ ନିକଟକୁ ଚାଲିଯାଇଥିଲେ

ରାକ୍ୟସଭାରେ ମଧ୍ୟ ସମାନ ଧରଣର ପରିସ୍ଥିତି ସୃଷ୍ଟି ହୋଇଥିଲା ଟିଏମ୍ସି ନେତୃତ୍ୱରେ ବିରୋଧୀଦଳ ସଦସ୍ୟମାନେ ପାଟିତ୍ରଣ୍ଣ କରିବାରୁ ସଭାକୁ ମୁଲତବୀ ରଖାଯାଇଥିଲା ଆଜି ସକାଳ ରାଜ୍ୟସଭା କାର୍ଯ୍ୟଧାରା ଆରମ୍ଭ ହେବାମାତ୍ରେ ଟିଏମ୍ସି ସାଂସଦ ଡେରେକ ଓ 'ବ୍ରିଏନ୍ ଏ ପ୍ରସଙ୍ଗ ଉତ୍ଥାପନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡ଼ ତାଙ୍କୁ ଅନୁମତି ଦେଇନଥିଲେ ଫଳରେ ତୃଣମୂଳ କଂଗ୍ରେସ ସମାଜବାଦୀ ପାର୍ଟି ତେଲୁଗ୍ରଦେଶମ ପାର୍ଟି ଓ ଅନ୍ୟପାର୍ଟି ଗ୍ରଡ଼ିକର ସଦସ୍ୟମହନେ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇ ପ୍ରତିବାଦ କରିଥିଲେ ସଂସଦୀୟ ବ୍ୟାପାର ରାଷ୍ଟମନ୍ତ୍ରୀ ବିଜୟ ଗୋଏଲ ସେମାନଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିଥିଲେ

ପରେ ନିର୍ବାଚନ କମିଶନ ଏକ ବିବୃତ୍ତିରେ କହିଛି ରାଜନୈତିକ ଦଳଗୁଡ଼ିକର ଦାବିକୁ ଗ୍ରହଣ କରାଯାଇଛି ଓ ଭୋଟିଂ ମେସିନ୍ ଗୁଡ଼ିକର ନିୟମିତ ସମୟ ବ୍ୟବଧାନରେ ଯାଞ୍ଚ କରାଯିବ ପିଏମ୍ କ୍ୟାନ୍ସର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍କଟ ରୋଗର ଆଗୁଆ ଚିହ୍ନଟ ଏବଂ ସୁଲଭ ଚିକିତ୍ସା ପ୍ରତି କେନ୍ଦ୍ର ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ଗତକାଲି ବିଶ୍ୱ କର୍କଟ ରୋଗ ନିରାକରଣ ଦିବସ ଅବସରରେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି କର୍କଟରୋଗର ନିରାକରଣ ତଥା ସୁସ୍ଥ ଜୀବନଯାପନ ଲାଗି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଆୟୁଷ୍ମାନ ଭାରତ ଯୋଜନା ଏକ ଉଚିତ୍ ପଦକ୍ଷେପ ଏକ ସୁସ୍ଥ ସମାଜ ଗଠନ ଦିଗରେ କର୍କଟ ରୋଗର ଚିକିସ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଗବେଷକମାନଙ୍କ ଭୂମିକାର ଶ୍ରୀ ମୋଦି ଭୟସୀ ପ୍ରଶଂସା କରିଛନ୍ତି ମାଲ୍ୟା ଏକ୍ସାଡିସନ ବ୍ରିଟେନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ସଜିଦ୍ ଜାବିଦ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାଲ୍ୟା ବଡ଼ ଧରଣର ଋଣ ଖିଲାପ କରିବା ଓ କଳାଧନକୁ ଆଇନ୍ ସମ୍ମତ କରିବା ଅଭିଯୋଗରେ ଅଭିଯୁକ୍ତ ରହିଛନ୍ତି ଗତକାଲି ବ୍ରିଟେନ୍ ଆଭ୍ୟନ୍ତରୀଣ ବିଭାଗ କହିଛି ମାଲ୍ୟାଙ୍କ ବିରୁଦ୍ଧରେ ଥିବା ସମସ୍ତ ଘଟଣାକୁ ବିଚାରକୁ ନିଆଯିବା ପରେ ତାଙ୍କର ପ୍ରତ୍ୟର୍ପଣ ପାଇଁ ଶ୍ରୀ ଜାବିଦ ସମ୍ମତି ପ୍ରଦାନ କରିଛନ୍ତି ବିଜୟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ପାଇଁ ସେଠାକାର ଆଭ୍ୟନ୍ତରୀଣ ବିଭାଗର ନିଷ୍କଉିକୁ ଭାରତ ସ୍ୱାଗତ କରିଛି ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରେ କୁହାଯାଇଛି ମାଲ୍ୟାଙ୍କର ପ୍ରତ୍ୟାର୍ପଣ ପାଇଁ କିଭଳି ଶୀଘ୍ର ଆଇନ୍ଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ତାହାକୁ ଭାରତ ଅପେକ୍ଷା କରିଛି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ମାଲ୍ୟାକୁ ପ୍ରତ୍ୟର୍ପଣ କରି ଆଶିବା ଦିଗରେ ମୋଦି ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିବାରେ ସଫଳ ହୋଇଛନ୍ତି ଯେତେବେଳେ କି ବିରୋଧୀ ଦଳ ମାନେ ସାରଦା ଚିଟ୍ଫଣ୍ଡ ଦୂର୍ନୀତି ସହ ସଂପୃକ୍ତ ବ୍ୟକ୍ତିମାନଙ୍କୁ ସମର୍ଥନ କରୁଛନ୍ତି

ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସିପିଆର୍ଓ ରାଜେଶ କୁମାର କହିଛନ୍ତି ସବୁ ମେଲ୍ ଏକ୍ବେପ୍ରେସ୍ ଓ ମେମୁ ତଥା ଅନ୍ୟ ଯାତ୍ରୀବାହି ଟ୍ରେନ୍ ସେବା ଆକି ସକାଳୁ ପୁନଃସ୍ଥାପିତ ହୋଇଛି ଟ୍ରେନ୍ ଗୁଡ଼ିକ ନିର୍ଦ୍ଧାରିତ ସମୟାନୁସାରେ ସ୍ୱାଭାବିକ ଭାବେ ଚଳାଚଳ କରୁଛି ଟେନିସ୍ ଗତକାଲି ଚେନ୍ନାଇରେ ଅନୁଷ୍ଠିତ ଚେନ୍ନାଇ ଓପନ ଏଟିପି ଚାଲେଞ୍ଜର ଟେନିସ ପୁରୁଷ ସିଙ୍ଗଲ୍ସର ମୁଖ୍ୟ ପ୍ରତିଯୋଗିତାରେ ଭାରତର ଏନ୍ ବିଜୟ ସୁନ୍ଦର ପ୍ରଶାନ୍ତ ଅର୍ଜ୍ଜୁନ ଖଡେ ଏବଂ ସୁମୀତ ନାଗଲ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି